ଝାଡ଼ଖଣ୍ଡ ଇଲେକ୍ସନ ଝାଡ଼ଖଣ୍ଡରେ ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌହେ କହିଛନ୍ତି ପୁଲି ଟିମ୍ଗୁଡ଼ିକୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା କ୍ଷେତ୍ରରେ ଏସ୍ଏସ୍ବିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ମାତୃଭୂମିର ସୁରକ୍ଷା ପାଇଁ ସୀମାରେ ପ୍ରହରା ଦେଇ ଜୀବନ ଉତ୍ସର୍ଗ କରୁଥିବା ସୀମା ସୁରକ୍ଷା ଜବାନମାନଙ୍କୁ ଶ୍ରୀ ଶାହା କୃତଜ୍ଞତା ଜ୍ଞାପନ କରିଛନ୍ତି

ଦିଲ୍ଲୀ ପୁଲିସର ଅଧିକାରୀମାନେ ଆକାଶବାଣୀକୁ କହିଛନ୍ତି ଲାଲକିଲ୍ଲା ଓ ମଣ୍ଡି ହାଉସ୍ ଅଞ୍ଚଳରେ କୌଣସି ପ୍ରକାର ବିକ୍ଷୋଭକ୍ତ ବାରଣ କରାଯାଇଛି

ଦିଲ୍ଲାୀ ମେଟ୍ରୋ କ୍ଲୋଜ୍ଡ ସଂଶୋଧୃତ ନାଗରିକତା ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରିଦିଆଯାଇଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ଟ୍ସିଟ୍ ଯୋଗେ କହିଛି ଲାଲକିଲ୍ଲା ଜାମା ମସ୍ଜିଦ୍ ଚାନ୍ଦିନୀଚୌକ ଓ ବିଶ୍ୱ ବିଦ୍ୟାଳୟ ଷ୍ଟେସନର ଗେଟ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛି ଏବଂ ଏହିସବୁ ଷ୍ଟେସନରେ ଟେନ୍ ଅଟକିବ ନାହିଁ ସେହିପରି ଜାମିଆ ମିଲିଆ ଇସ୍ଲାମିଆ ଯଶୋଲା ବିହାର ସାହିନବାଗ ମୁନିର୍କା ପଟେଲଚୌକ ଲୋକ କଲ୍ୟାଶମାର୍ଗ ଉଦ୍ୟୋଗ ଭଓ୍ୱନ ଆଇଟିଓ ପ୍ରଗତି ମଇଦାନ ଓ ଖାନ୍ ମାର୍କେଟ୍ ମେଟ୍ରୋ ଷେସନକୁ ମଧ୍ୟ ବନ୍ଦ କରିଦିଆଯାଇଛି ଏହିସବୁ ଷ୍ଟେସନରେ ମଧ୍ୟ ଟ୍ରେନ୍ ଅଟକିବ ନାହିଁ ସେହିପରି ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ମଧ୍ୟ ବନ୍ଦ କରିଦିଆଯାଇଛି ତେବେ ଷ୍ଟେସନଗ୍ରଡ଼ିକରେ ଟେନ୍ ବଦଳାଇବାର ସ୍ତବିଧା ରଖାଯାଇଛି ବସନ୍ତବିହାର ମଣ୍ଡିହାଉସ୍ର ଗେଟ୍କୁ ମଧ୍ୟ ବନ୍ଦ ରଖାଯାଇଛି

ରାଜ୍ୟ ପ୍ରଲିସ ମହାନିର୍ଦ୍ଦେଶକ ଓପି ସିଂହ ଏକ ଭିଡ଼ିଓ ବାର୍ତ୍ତାରେ କୌଣସି ପ୍ରକାର ବିକ୍ଷୋଭରେ ସାମିଲ ହେବାପାଇଁ ପିଲାମାନଙ୍କୁ ଅନୁମତି ନ ଦେବାପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି ଅନ୍ୟଥା ସେମାନଙ୍କ ବିର୍ଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି

ପିଏମ୍ ବୋରିସ୍ ଜନସନ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନେତୃତ୍ୱରେ ଦୁଇଦେଶର ରଣନୀତିକ ଭାଗିଦାରୀ ଆଗାମି ଦିନରେ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ କରିଛନ୍ତି ସଦ୍ୟ ସମାପ୍ତ ନିର୍ବାଚନରେ ବିଜୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ କଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଦ୍ୱିତୀୟ ଥର ପାଇଁ ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାଦ୍ୱାରା ଏହା ପ୍ରତିଫଳିତ ହୋଇଛି ଯେ ଲୋକମାନଙ୍କର କଞ୍ଚରଭେଟି ପାର୍ଟି ଓ ତାଙ୍କ ଉପରେ ଆଶା ଓ ବିଶ୍ୱାସ ବୃଦ୍ଧି ପାଇଛି ସେହିପରି ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିବାରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହ ଭାରତ ବ୍ରିଟେନ୍ ସମ୍ପର୍କକୁ ମଜଭୁତ କରିବା ପାଇଁ ସେ ବଦ୍ଧ ପରିକର ବୋଲି କହିଛନ୍ତି

ତେବେ ଏହି ମାମଲାଗୁଡ଼ିକରେ କୌଣସି ପ୍ରକାର ରହିତାଦେଶକୁ କୋର୍ଟ୍ ଖାରଜ କରିଦେଇଛନ୍ତି ରହିତାଦେଶ ସଂକ୍ରାନ୍ତ ଆବେଦନଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି କେନେରାଲ୍ କେକେ ବେଣୁଗୋପାଳ ବିରୋଧ କରିଥିଲେ କୋର୍ଟରେ ବେଣୁଗୋପାଳ ଦର୍ଶାଇଥିଲେ ଏହି ଆଇନ୍କୁ ଚ୍ୟାଲେଞ୍ଜ କରି ପୂର୍ବରୁ ଆଗତ ବିଭିନ୍ନ ମାମଲାକୁ କୋର୍ଟ ଖାରଜ କରିସାରିଛନ୍ତି ତେବେ ଗତକାଲି ସାୟିଧାନିକ ବୈଧତା ନେଇ କୋର୍ଟ୍ କେନ୍ଦ୍ରକୁ ତାଙ୍କ ପକ୍ଷ ରଖିବା ପାଇଁ ଆସନ୍ତା ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ଦେଇଛନ୍ତି

ଏହି ପିଟିସନ୍ଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ ଏବଂ କଂଗ୍ରେସ ନେତା କ୍ଷୟରାମ ରମେଶଙ୍କ ପକ୍ଷରୁ ଆଗତ ଆବେଦନ ଅନ୍ତର୍ଭୁକ୍ତ ତେବେ ଏହି ଆଇନ୍ ସଂକ୍ରାନ୍ତରେ ଜନସଚେତନତା ବୃଦ୍ଧି ନେଇ ପଦକ୍ଷେପ ନେବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି

ମୋଦି ପର୍ତ୍ତଗାଲ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସରକାରୀ ଗସ୍ତରେ ଭାରତ ଆସିଥିବା ପର୍ଭ୍ଭୁଗାଲ ପ୍ରଧାନମନ୍ତ୍ରୀ ଆଷ୍ଟ୍ରୋନିଓ କୋଷ୍ଟାଙ୍କ ସହିତ ନୂଆଦିଲ୍ଲୀରେ ଏକ ବୈଠକରେ ଯୋଗ ଦେଇଛନ୍ତି

ଉଭୟ ନେତା ଦ୍ୱିପକ୍ଷୀୟ ସ୍ୱାର୍ଥଜଡିତ ଅନେକଗୁଡ଼ିଏ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି

ୟୁଏସ୍ ଇଣ୍ଡିଆ ଡାଇଲଗ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିପକ୍ଷୀୟ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଏବଂ ପ୍ରତିରକ୍ଷା ବାଣିଜ୍ୟ ବୃଦ୍ଧି ପାଇଁ ସହମତ ହୋଇଛନ୍ତି ଭାରତ ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ବଙ୍କାୟ ରଖିବା ତଥା ସନ୍ତାସବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢ଼େଇ ଦିଗରେ ଜାପାନ ଭଳି ଅନ୍ୟ ଯେଉଁସବୁ ରାଷ୍ଟ୍ର ସହମତ ଅଛନ୍ତି ସେମାନଙ୍କ ସହିତ ଅଧିକ ସହଯୋଗ ସ୍ଥାପନ ପାଇଁ ମଧ୍ୟ ଉଭୟ ଦେଶ ଏକମତ ହୋଇଛନ୍ତି

ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ମଧ୍ୟରେ ଅଧିକ ମତ ବିନିମୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଆନେକ୍ନ ଆଇଏସ୍ଏ ମହାକଶ ବିଙ୍କାନ ଓ କଳ ଏବଂ ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ସମେତ ଅନେକଗୁଡ଼ିଏ କ୍ଷେତ୍ର ଉପରେ ଦୁଇଦେଶ ବହୁ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ପ୍ରତିରକ୍ଷା ଜ୍ଞାନକୌଶଳ ହସ୍ତାନ୍ତରଣକୁ ନେଇ ଉଭୟ ଦେଶ ମଧ୍ୟରେ ଏକ ଶିଳ୍ପଭିତ୍ତିକ ପ୍ରତିରକ୍ଷା ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି ଆଲୋଚନା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପେଓ ସାମ୍ବାଦିକମାନଙ୍କୁ କହିଛନ୍ତି ଭାରତ ପ୍ରଶାନ୍ତ କ୍ଷେତ୍ରର ନିରାପତ୍ତା ପାଇଁ ଭାରତର ଆଭିମୁଖ୍ୟକୁ ଆମେରିକା ସବୁବେଳେ ଯଥାର୍ଥ ମନେକରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତିକୁ ଦେଶରେ ଫଳପ୍ରଦଭାବେ ପରିବ୍ୟାପ୍ତ କରିବା ପାଇଁ ଉଦ୍ଦିଷ୍ଟ ବିପର୍ଯ୍ୟୟ ନିରୋଧୀ ଭିଭି଼ମି ପ୍ରତିଷ୍ଠା କରିବା ଦିଗରେ ଯେଉଁ ମେଣ୍ଟ ପ୍ରସ୍ତୁତ ହୋଇଛି ଆମେରିକାକୁ ସେହି ମେଷ୍ଟର ଏକ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଭାବେ ଭାରତ ସ୍ୱାଗତ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଚ୍ଛନ୍ତି ଟ୍ରମ୍ପ୍ ଆମେରିକାର ହାଉସ୍ ଅଫ୍ ରିପ୍ରେଜେକ୍ଷେଟିଭ୍ସ୍ ରାଷ୍ଟ୍ରପତି ଡୋନାଲ୍ ଟ୍ମ୍ଙ୍କ ବିରୋଧରେ ଆଗତ ମହାଅଭିଯୋଗ ପ୍ସ୍ତାବ ସପକ୍ଷରେ ଭୋଟ୍ ଦେଇଛି

ଏହାଫଳରେ ପାର୍ଲାମେଣ୍ଟ ଦ୍ୱାରା ବହିସ୍କୃତ ହେବାରେ ସେ ଆମେରିକାର ତୃତୀୟ ରାଷ୍ଟପତି ହେବେ

ଆସାମ ସରକାରଙ୍କର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି

ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଦଳର ପ୍ରତିନିଧିମାନେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ସ୍ଥାନଗୁଡ଼ିକୁ ଆଜି ପରିଦର୍ଶନ କରି ଭିତ୍ତିଭୂମି ଉପରେ ଅନ୍ଧ୍ୟାନ କରିଛନ୍ତି